ବିଶ୍ୱ ଖାଦ୍ୟ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ କହିଛନ୍ତି ଖାଦ୍ୟ ବିପୁବ ଆଶିବାରେ ସରକାରଙ୍କ ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବାରେ କୃଷକମାନେ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଛିଡ଼ା ହୋଇଛନ୍ତି

ଦେଶରେ ପୁଷ୍ଟିହୀନତା ଭଳି ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରି ବହୁବିଧ ପଦକ୍ଷେପ ନେବା ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଗୋଟିଏପଟେ ଶିଶୁ ଓ ମାଆମାନଙ୍କୁ ପୁଷ୍ଠିକର ଖାଦ୍ୟ ଯୋଗାଇବା ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଅପରପଟେ ସେମାନଙ୍କର ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ବ୍ୟବସ୍ଥା କରାଯାଉଛି

ଏଥିସହିତ ବିଶ୍ୱ ଖାଦ୍ୟ ନିରାପତ୍ତା ଆଣିବାରେ ଭାରତ ଆବଶ୍ୟକୀୟ ସଂସ୍କାର ନେଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଚ୍ଚନ୍ତି ନିକଟରେ ଭାରତ ସରକାର ଆଶିଥିବା ନୂତନ କୃଷି ଆଇନ କୃଷକମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇ ରହିବ ମଣ୍ଡି ବ୍ୟବସ୍ଥାରେ ଉନ୍ନତି ଆସିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷୁଦ୍ରଚାଷୀଙ୍କର ଜୀବନରେ ବୈପୁବିକ ପରିବର୍ତ୍ତନ ଆଶିବା ପାଇଁ କୃଷି ଉତ୍ପାଦ ସଂଗଠନ ସମ୍ବହ ଗଢ଼ାଯିବା ଉସାହର ବିଷୟ ନୃତନ କୃଷି ଆଇନ ଦ୍ୱାରା ଖାଦ୍ୟଶସ୍ୟ ବିକ୍ରିରେ ମଧ୍ୟସ୍ଥଙ୍କର କୌଣସି ଭୂମିକା ରହିବ ନାହିଁ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 ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍କତି ଇରାନୀ ଏଫ୍ଏଓର ବରିଷ୍ଣ ଅଧିକାରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରେ ଥିବା ଅଙ୍ଗନବାଡ଼ି କୃଷିବିଜ୍ଞାନ କେନ୍ଦ୍ର ଜେବିକ ଓ ଉଦ୍ୟାନ କୃଷି ମିଶନଗୁଡ଼ିକ ଯୋଡ଼ି ହୋଇଥିଲେ

କେନ୍ଦ୍ର ସରକାର ଓ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର ପକ୍ଷରୁ ଟେଷ୍ଟିଂ ଭିତ୍ତିଭୂମି ବୃଦ୍ଧି କରାଯାଇଛି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

ଫଳରେ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି

ସ୍କେଶାଲ ଔଷ୍ଣୋ ଦ୍ୱାରା ସରକାର ଏହି ଋଣ କରିବେ ବୋଲି କୁହାଯାଉଛି ଏହା ଦ୍ୱାରା ବିଭୀୟ ନିଅଣ୍ଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି ଏହାକୁ ଶୀଘ୍ର ରାଜ୍ୟଗୁଡ଼ିକୁ ପ୍ରଦାନ କରିବା ଦିବଗରେ କାର୍ଯ୍ୟପନ୍ତା ଗ୍ରହଣ କରାଯିବ ବୋଲି ଅର୍ଥମନ୍ତ୍ରଶାଳୟ ପକ୍ଷରୁ କୁହାଯାଇଛି କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରର ଋଣ ବଢ଼ିବ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଷ୍ଟୀକରଣ ଦିଆଯାଇଛି

ଏହାକୁ ରଣ କରି ଭରଣା କରିବା ଲାଗି ସରକାର ପ୍ରସ୍ତାବ ଦେଇଥିଲେ ନିଟ୍ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ନୀ ଏନ୍ଟିଏ ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଇଲିଜିବିଲିଟି କମ୍ ଏଷ୍ଟ୍ରାନ୍ନ ଟେଷ୍ଟ୍ ନିଟ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ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

ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଥିବା ଆତ୍ମନିର୍ଭର ଭାରତ ଯୋଗଦାନରେ ଓଡ଼ିଶାର ଥିବା ଭୂମିକା ଉପରେ ଆଲୋକପାତ କରିଥିଲେ

ଏହି ପରିପ୍ରେକ୍ଷୀରେ ଅପାର ବୈଭବ ଓ ସମ୍ଭାବନାର ରାଜ୍ୟ ଓଡ଼ିଶାରେ ପେଟ୍ରୋକେମିକାଲ କୋଇଲା ଆଲୁମିନିୟମ ଶକ୍ତି ଉତ୍ପାଦନ ବକ୍ସସାଇଟ୍ ଇସ୍କାତ୍ ଖଣିଜ ପଦାର୍ଥ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି ଓଡ଼ିଶାରେ ଥିବା ଖଶିଜ ସମ୍ଭଳ ଏବଂ ବୃହତ ବନ୍ଦର ଯଥା ପାରାଦୀପ ଗୋପାଳପୁର ଧାମରା ବନ୍ଦର ରାଜ୍ୟ ଶିଳ୍ପ ଅଭିବୃଦ୍ଧିକୁ ଗତିଶୀଳ କରିବାର କ୍ଷମତା ରଖିଛି